ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଗ୍ରା ମେଟ୍ରୋ ପ୍ରକଳ୍ପ ଆରମ୍ଭ ହେଉଥିବାର୍ ସହରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆଗ୍ରା ସହରର ଏକ ଗୌରବମୟ ଇତିହାସ ରହିଛି ସେ କହିଛନ୍ତି ଏକବିଂଶ ଶତାବ୍ଦୀର ଆବଶ୍ୟକତାଗୁଡ଼ିକର ପ୍ରରଣ ପାଇଁ ଭାରତ ନିଜକୁ ପ୍ରସ୍ତୁତ କରୁଛି ପ୍ରଧାନମନ୍ତୀ କହିଛନ୍ତି ଆଗ୍ରାରେ ସ୍କାର୍ଟ ସୁବିଧାର ଉପଲହ୍ଧ ପାଇଁ ସରକାର ଏକ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କାର୍ଯ୍ୟ କରିସାରିଛନ୍ତି

ଆକି ଭାରତରେ ମେଟ୍ରୋ ରେଳ କୋଚ୍ମାନ ନିର୍ମାଣ ହେଲାଶି ଭାରତରୁ ସିଗ୍ନାଲ୍ ବ୍ୟବସ୍ଥାକୁ ଆରମ୍ଭ କରିବାପାଇଁ ଉଦ୍ୟମ ଅବ୍ୟାହତ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଭାରତର ସ୍ୱପ୍ନ ବହୁତ ବଡ଼ କିନ୍ତୁ କେବଳ ସ୍ୱପ୍ନ ଦେଖିବା ଯଥେଷ୍ଟ ନୁହେଁ ଏହାକୁ ସାକାର କରିବା ହେଉଛି ଆମର କର୍ତ୍ତବ୍ୟ ଏକ୍ଷେତ୍ରରେ ଭାରତର ଯୁବସମାଜ ଓ ଛୋଟ ଛୋଟ ସହର ଅଭୂତପୂର୍ବ ସାହସ ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ତାଜ୍ମହଲ ପାଇଁ ପର୍ଯ୍ୟଟନକୁ ପ୍ରୋହାହିତ କରାଯାଇଛି ଭାରତକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାପାଇଁ ଉଦ୍ୟମ କରାଯାଉଛି

ସଂସ୍କାର ଅତ୍ୟନ୍ତ ଅପରିହାର୍ଯ୍ୟ ଓ ଏକବିଂଶ ଶତାବ୍ଦୀରେ ପୁରାତନ ଯୋଜନା ସ୍ଥାନରେ ନୂଆ ଯୋଜନା ଅଧିକ ପ୍ରାସଙ୍ଗିକ ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ଭାଷଣରେ କହିଛନ୍ତି ନ୍ତଆ ଚିନ୍ତାଧାରା ଗ୍ରହଣ କରା ନ ଗଲେ ବିକାଶ ପାଇଁ ଏହା ବୋଝ ବନିଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ପୂର୍ବରୁ ଯଦିଓ ସଂସ୍କାର ଅଣାଯାଉଥିଲା ତାହା କ୍ଷେତ୍ରଭିତ୍ତିକ ଥିଲା

ଲୋକମାନଙ୍କୁ ଉତ୍ତମ କୀବନଶୈଳୀ ଯୋଗାଇବା ଓ ଦେଶକୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ଦିଗରେ ଉଦ୍ୟମ କାରି ରହିଥିବାର ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କୋଠାବାଡ଼ି ନିର୍ମାଣ କ୍ଷେତ୍ରରେ ସଂସ୍କାର ଯୋଗୁଁ ଅଧିକ ବାସଗୃହ ନିର୍ମାଣ ହେବା ସହ ମଧ୍ୟବିତ୍ତ ବର୍ଗ ଏଥିରୁ ସର୍ବାଧିକ ଲାଭାନ୍ୱିତ ହୋଇଛନ୍ତି ଏଥିପାଇଁ ଆଦର୍ଶ ଆଇନ ପ୍ରଣୟନ କରାଯାଇଛି ଆଗ୍ରାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ ହୋଇଥିବା କଥା ଶ୍ରୀ ମୋଦି ତାଙ୍କର ଭାଷଣରେ ଉଲ୍ଲେଖ କରିଛନ୍ତି ସହରରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି ସ୍ଥାନୀୟ ନେତାମାନଙ୍କ ସହାୟତାରେ ଲୋକମାନଙ୍କ ନିକଟରେ ବିକାଶର ସୁବିଧା ପହଞ୍ଚାଯାଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବିକ୍କୁଳିଠାରୁ ଆରମ୍ଭ କରି ମୋବାଇଲ୍ ଫୋନ୍ ପର୍ଯ୍ୟନ୍ତ ସବୁପ୍ରକାରର ଜିନିଷ ଲୋକମାନଙ୍କୁ ଶସ୍ତାରେ ଉପଲହ୍ଧ କରାଯାଉଛି ସେ କହିଛନ୍ତି ବ୍ୟାଙ୍କ୍ମାନେ ଅଞ୍ଚ ସୁଧହାରରେ ରଣ ଯୋଗାଉଛନ୍ତି ଏହାହିଁ ସବ୍କାକ ସାଥ୍ ସବ୍କା ବିକାଶ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର କନ୍ୟା ଓ ଭଉଣୀମାନଙ୍କ ପାଇଁ ସରକାର ସହାୟତାର ହାତ ବଢ଼ାଇଥିବାର ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ସେମାନେ ତାଙ୍କ ନିକଟକୁ ସେମାନଙ୍କର ସମସ୍ୟା ବିଷୟରେ ଚିଠି ମାଧ୍ୟମରେ ଜଣାଉଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଯୁବପିଢ଼ି ଦେଶର ମହିଳା କୃଷକ ଓ ସବୁକ୍ଷେତ୍ର ଆଜି ବିକାଶର ସ୍ତ୍ରଫଳ ପାଉଥିବା ବିଷୟ ଶ୍ରୀ ମୋଦି କହିଛନ୍ତି ତେଲଙ୍ଗାନା ଓ ହାଦ୍ରାବାଦ ନିର୍ବାଚନ ଫଳାଫଳ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କର ଆଶୀର୍ବାଦ ତାଙ୍କୁ ସର୍ବଦା ପ୍ରେରଣା ଯୋଗାଇ ଆସୁଛି ଏଥିରୁ ତାଙ୍କୁ ଶକ୍ତି ମିଳୁଛି ବୋଲି ଶ୍ରୀ ମୋଦି କହିଛନ୍ତି ବିକାଶ ଏହିଭଳି ଭାବେ ଜାରି ରହିବା କଥା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଆଉ ଅଳ୍ପ ଦିନ ମଧ୍ୟରେ କରୋନା ପ୍ରତିଷେଧକ ଆସିଯିବ ସେପର୍ଯ୍ୟନ୍ତ ଲୋକମାନଙ୍କୁ ସତର୍କ ରହିବାପାଇଁ ଶ୍ରୀ ମୋଦି ନିବେଦନ କରିଛନ୍ତି ଜନସାଧାରଣଙ୍କୁ ମାସ୍କ ପରିଧାନ କରିବା ଓ ଦୁଇ ଗଜର ଶାରୀରିକ ଦୂରତା ବଜାୟ ରଖିବାକୁ ନିବେଦନ କରି ଶ୍ରୀ ମୋଦି ତାଙ୍କର ଅଭିଭାଷଣ ଶେଷ କରିଚ୍ଛନ୍ତି

ମନ୍ତ୍ରଣାଳୟ କହିଛି ଦେଶରେ ସ୍ୱାସ୍ଥ୍ୟ ମୌଳିକ ଡାଞ୍ଚାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର ଏବଂ ଚିକିତ୍ସା ସହାୟକ କର୍ମୀ ତଥା ସ୍ୱେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି

କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ନମୁନା ପରୀକ୍ଷା ପାଇଁ ଚିକିତ୍ସା ମୌଳିକଢାଞ୍ଚାରେ ଉନ୍ନତି ଆଣିଛନ୍ତି

କୋବିଡ୍ ନାଇଷ୍ଟିନ୍ ପାଇଁ ଆବଶ୍ୟକ ଶାରୀରିକ ଦୂରତା ନିୟମର ପାଳନ କରାଯାଇ ଭୋଟ୍ଗ୍ରହଣ କରାଯାଉଛି ସ୍ଥାନାନ୍ତରିତ କାଶ୍ମୀରୀ ଭୋଟରମାନଙ୍କ ପାଇଁ ଜାମ୍ମୁ ଓ ଉଧମପୁରଠାରେ ସ୍ୱତନ୍ତ ଭୋଟ୍ଗ୍ରହଣ କେନ୍ଦ୍ରମାନ ସ୍ଥାପନ କରାଯାଇଛି

ଶାନ୍ତିପୂର୍ଣ୍ଣ ଭୋଟ୍ ଗ୍ରହଣ ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି କୋବିଡ୍ ନିୟମ ଅନୁସାରେ ରାଜ୍ୟ ନିର୍ବାଚନ କମିଶନ୍ ଭୋଟର୍ମାନଙ୍କର ଥର୍ମାଲ୍ ସ୍କ୍ରିନିଙ୍ଗ୍ କରିବା ପରେ ସେମାନଙ୍କୁ ମତଦାନ କେନ୍ଦ୍ର ମଧ୍ୟକୁ ଯିବାକୁ ଅନୁମତି ଦେଉଛନ୍ତି ସମସ୍ତ ଭୋଟ୍ଗ୍ରହଣ କେନ୍ଦ୍ରକୁ ସାନିଟାଇଜ୍ କରାଯାଇଥିଲା

ଏହାପୂର୍ବରୁ ପୁଲିସ୍ ଯବାନ ଓ ସେମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା

ସେହି ସନ୍ତାସବାଦୀମାନେ ଖଲିସ୍ତାନ ସହ କଡ଼ିତ ଥିବାର ଆମ ସମ୍ଭାଦଦାତା ଜଣାଇଛନ୍ତି